ନବରଙ୍ଙପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେଏକ ଭାରତ ଶ୍ରେଷ ଭାରତକ ନେଇ ବିଭିନୁ କାର୍ଯ୍ୟକ୍ରମ ଗ୍ରହଶ କରାଯାଇଛି

ସେହିପରି ସୁନ୍ଦର ସୁନ୍ଦର ଚିତ୍ର କଳା ସାହାଯ୍ୟରେ ମହରାଷ୍ଟ୍ର ରାଜ୍ୟ ସମ୍ପର୍କରେ ଚିତ୍ର ପ୍ରଦର୍ଶନୀ କରାଯାଇଛି

ମହାରାଷ୍ଟ୍ର ରାଜ୍ୟ ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ଏହିପରି ମ୍ୟାଗାଜିନ ଓ ଚିତ୍ର ନୃତ୍ୟ ଜରିଆରେ ସମ୍ୟକ ଧାରଶା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମ୍ଟଳ ଉଦ୍ଦେଶ୍ୟ

ଏହି ଅବସରରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟରେ ବିଶ୍ୱ ଚିନ୍ତନ ଦିବସ ବା ଥିଙ୍କିଙ୍ଙ୍ ଡେ ପାଳନ ହୋଇଯାଇଛି

ତେବେ ପୁରୀ ସଦର ଥାନା ଅନ୍ତର୍ଗତ କନକଦୂର୍ଗା ଉଚ ବିଦ୍ୟାଳୟରେ ପୋଲିସ ଆକି ନକଲି ବିଦ୍ୟାର୍ଥୀଙ୍କ ଗିରଫ କରିଛି

ସମସ୍ତ ଚାଷୀଙ୍କ ଆଧାର ପଞ୍ଚିକରଣ ବାଧ୍ଧାତାମଳକ କରାଯାଇଛି